ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ଏହାର ଅବ୍ୟବହିତ ପୂର୍ବରୁ ଆକି ନୁଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷିତ ହୋଇଯାଇଛି

ସୂଚନା ଯୋଗ୍ୟ ଅଚ୍ୟୁତ ସାମନ୍ତ ସୌମରଞ୍ଞନ ପଟ୍ଟନାୟକ ଏବଂ ପ୍ରତାପ କେଶରୀ ଦେବଙ୍ଙ ବିଧାନସଭାକୁ ନିର୍ବାଚିତ ଏବଂ ସେମାନଙ୍କର ଇସ୍ତଫା ପରିପ୍ରେକ୍ଷୀରେ ଏହି ତିନୋଟି ଆସନ ଖାଲି ପଡ଼ିଛି

ତେବେ ଏହି ଦୂଇ ପାଠ୍ୟକ୍ରମରେ କିଛିଟା ପରିବର୍ଉନ କରିବାକୁ ଯୋଜନା ଥିବାରୁ ଏହାର ପ୍ରବେଶିକା ପରୀକ୍ଷା ବିଳମ୍ୟ ହେବ ବୋଲି କ୍ହାଯାଇଛି

ପ୍ରସ୍ତୁତି ସ୍ବରୂପ ଆକି ଶ୍ରୀମନ୍ଦିରରେ ଶ୍ରୀକୀଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଯାଇଛି

ମହାପ୍ରଭୁଙ୍କ ଦେବସ୍ୱାନ ପୂର୍ଶ୍ୱିମା ନୀତି ନିର୍ବ୍ବାରିତ ସମୟରେ କରାଯିବ ବୋଲି ଦଇତାପତି ନିଯୋଗ ପକ୍ଷର୍ କୁହାଯାଇଛି ସ୍ନାନବେଦୀରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବ

ହାତୀ ଆକ୍ରମଣରେ ଟି ଘର ଭାଙ୍ଗି ଯାଇଛି

ତିନିକୋଶିଆ ଜଙ୍ଗଲ ଛାଡ଼ି ସେମାନେ କୁଲହିଆ ଅଭରଣ୍ୟ ମୁହାଁ ହୋଇଥିବା ବନ ବିଭାଗ ସ୍ଚନା ଦେଇଛି

ବର୍ଷା ଋତୁକୁ ଆଖିଆଗରେ ରଖି ଏହି ନିଷ୍ବଭି ନିଆଯାଇଛି ବୋଲି ଶିମିଳିପାଳ କର୍ତ୍ତ୍ ପକ୍ଷ ସୂଚନା ଦେଇଛନ୍ତି

ଅନ୍ୟ ପକ୍ଷରେ ଆଜି ରାଜ୍ୟର କେତେକ ଅଞଳରେ କାଳ ବୈଶାଖୀର ସମ୍ଭାବନା ରହିଛି ନବରଙ୍ଙପୁର କିଲ୍ଲା ଏବଂ ଏହାର ଆଖପାଖ ଅଞ୍ଞଳରେ ବର୍ଷା ସହ ବକ୍ରପାତର ସମ୍ଭାବନା ରହିଛି ଏହି ସମୟରେ ଘରୁ ନ ବାହାରିବା ପାଇଁ ପାଶିପାଗ ବିଭାଗ ଜନସାଧାରଶଙ୍କୁ ପରାମର୍ଶ ଦେଇଛି